ପିଏମ୍ ସେଣ୍ଟ୍ରାଲ୍ ମିନିଷ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କରି କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଅନୁପ୍ରାଣିତ ଦୂଢ଼ ନିଶ୍ଚିତ ଓ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦୀ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ସହିତ ସମ୍ପର୍କରେ ରହି ଏହି ସମସ୍ୟା ସମାଧାନ ପାଇଁ ଜିଲ୍ଲା ସ୍ତରରେ ଯୋଜନାର ରୂପାୟନ ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଗରିବ କଲ୍ୟାଣ ଯୋଜନାର ସୁଫଳ ଯେଭଳି ହିତାଧିକାରୀଙ୍କ ନିକଟରେ ନିର୍ବିଘୁରେ ପହଞ୍ଚି ପାରିବ ତାହା ସୁନିଶ୍ଚିତ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀମାନଙ୍କୁ କହିଛନ୍ତି ଆରୋଗ୍ୟ ସେତୁ ଆପ୍କୁ ଗ୍ରାମାଞ୍ଚଳ ତଥା ତୃଣମୂଳ ସ୍ତରର ପ୍ରତିଷ୍ଠାନଗୁଡ଼ିକରେ ଆଦୃତ କରାଇବା ଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମଣ୍ଡିଗୁଡ଼ିକ ସହିତ କୃଷକମାନଙ୍କର ସମ୍ପର୍କ ସ୍ଥାପନ ପାଇଁ ଆପ୍ ଭିଭିକ ଟାକ୍ସି ସେବା ଭଳି ଟ୍ରକ୍ ସେବାକୁ ଉପଲବ୍ଧ କରିବା ପାଇଁ ଅଭିନବ ସମାଧାନ ପନ୍ଥା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀମାନଙ୍କୁ କହିଛନ୍ତି

ମନ୍ତ୍ରଣାଳୟଗୁଡ଼ିକ ବିଜ୍ନେସ କଣ୍ଟିନ୍ୟୁଟି ପ୍ଲାନ୍ ତିଆରି କରି କୋଭିଡ୍ ନାଇଷ୍ଟିନ୍ର ଆର୍ଥିକ ପ୍ରଭାବର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହି ପ୍ରଧାନମନ୍ତ୍ରୀ ଏହି ସଂକଟ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋହାହିତ କରିବା ସହିତ ଅନ୍ୟାନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ସୁଯୋଗ ସ୍କଷ୍ଟି କରିଛି ବୋଲି କହିଛନ୍ତି

ଏଥିପାଇଁ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କ ରହି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଅନୁସରଣ କରିବା ଉପରେ ଶ୍ରୀ ଅଗ୍ରଓ୍ୱାଲ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣୁର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପରାମର୍ଶବଳୀକୁ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି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

କରୋନା ପିପିଇ କେନ୍ଦ୍ର ସରକାର ବିଦେଶରୁ ମାଲ ପରିବହନ ବ୍ୟବସ୍ଥାକୁ ପୁନଃ ଆରମ୍ଭ କରିଛନ୍ତି

ଏହି ପିପିଇଗୁଡ଼ିକୁ ଚୀନ୍ ଭାରତକୁ ମାଗଣାରେ ଯୋଗାଇ ଦେଇଛି

ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନୂତନ ଦୁଇ ଲକ୍ଷ ମାସ୍କ ରାଜ୍ୟଗୁଡ଼ିକୁ ପଠାଯାଇଛି ଏହି ରାଜ୍ୟଗୁଡ଼ିକ ହେଉଛି ତାମିଲନାଡୁ ମହାରାଷ୍ଟ୍ର ଦିଲ୍ଲୀ କେରଳ ଆନ୍ଧ୍ରପ୍ରଦେଶ ତେଲଙ୍ଗାନା ଏବଂ ରାଜସ୍ଥାନ ସେହିଭଳି ସଫଦରଜଙ୍ଗ ସ୍ଥିତ ଏମ୍ନ ଆର୍ଏମ୍ଏଲ୍ ହସପିଟାଲ ସମେତ ଆର୍ଆଇଏମ୍ଏସ୍ ବିଏଚ୍ୟୁ ଏବଂ ଏଏମ୍ୟୁ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଏହି ମାସ୍କ୍ ପଠାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଦେଶରୁ ପ୍ରାପ୍ତ ପିପିଇ ଦ୍ୱାରା କୋଭିଡ୍ ନାଇଷ୍ଟିନ୍ ବିରୂଦ୍ଧରେ ଭାରତର ପଦକ୍ଷେପ ଅଧିକ ଦୂଢ଼ ହୋଇଛି

ପରେ ଏକ ସପ୍ତାହ ମଧ୍ୟରେ ବଳକା ପିପିଇ କିଟ୍ସ ଭାରତରେ ପହଞ୍ଚିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଘରୋଇ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଉତ୍ତର ରେଳବାଇ ଏକ ସ୍ନତନ୍ତ୍ର ପିପିଇ ଆବରଣ ପ୍ରସ୍ତୁତ କରିଛି

ଘରୋଇ କ୍ଷେତ୍ରରେ ଏହିସବୁ ଉପକରଣ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ ଜାରୀ ରହିଛି ବୋଲି ସରକାରଙ୍କ ପକ୍ଷର୍ ସ୍କଚନା ଦିଆଯାଇଛି

ଏହି ଅଧ୍ୟାଦେଶ ଚଳିତ ମାସ ପହିଲାର୍ ଲାଗ୍ର ହେବ

ଦେଶରେ ସହଜ ଓ ଅନାୟାସରେ ଯାତ୍ରା ପାଇଁ ଉନ୍ନତମାନର ସଡ଼କ ନିର୍ମାଣ ପ୍ରତି ଏନ୍ଏଚ୍ଆଇ ପ୍ରତିଶ୍ରୁତିବଦ୍ଧ ବୋଲି ବିବୃଭିରେ କୁହାଯାଇଛି